ଜେକେ ଇଲେକ୍ସନ୍ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତୃତୀୟ ପର୍ଯ୍ୟାୟ ଜନ୍ମୁ କାଶ୍ମୀର ପୌର ନିର୍ବାଚନ ଆଜି ଶାନ୍ତିପୂର୍ଣ୍ଣ ଭାବେ କାରି ରହିଛି

ବାବାଗୁଣ୍ଡ୍ ଅଞ୍ଚଳରେ କିଛି ସନ୍ତାସବାଦୀ ଲୁଚି ରହିଥିବାର ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ପକ୍ଷରୁ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା ସନ୍ତାସବାଦୀମାନେ ତଲାସି ଦଳ ଉପରକୁ ଗୁଳି ଚଳାଇବା ପରେ ଗୁଳି ବିନିମୟ ଘଟିଥିଲା ମୃତ ସନ୍ତାସବାଦୀ ନିକଟରୁ ବହୁ ଅସ୍ତଶସ୍ତ ଜବତ କରାଯାଇଛି ଇତି ମଧ୍ୟରେ ଉତ୍ତର କାଶ୍ମୀରର ସୋପୋର ଅଞ୍ଚଳର ୱାର୍ପୋରାଠାରେ ସନ୍ତାସବାଦୀଙ୍କ ଆକ୍ରମଣରେ ଜଣେ ପୁଲିସ୍ କର୍ମଚାରୀ ସହୀଦ୍ ହୋଇଛନ୍ତି ସୀତାରମଣ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଭାରତରେ ଉତ୍ପାଦନ କରିବାପାଇଁ ଫ୍ରାନ୍ସ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରକୁ ଅନୁରୋଧ କରିଛନ୍ତି

ଫ୍ରାନ୍ସ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରର ବଡ଼ ବଡ଼ ଶିଳ୍ପପତିମାନଙ୍କ ସହ ତାଙ୍କର ଆଳାପ ଆଲୋଚନା ହୋଇଛି

ରାଫେଲ୍ ଯୁଦ୍ଧ ବିମାନ ନିର୍ମାଣର ଅଗ୍ରଗତିକୁ ସେ ସମୀକ୍ଷା କରିଛନ୍ତି ଆସନ୍ତାବର୍ଷ ସେପ୍ଟେମ୍ବର ମାସରେ ରାଫେଲ୍ ଯୁଦ୍ଧ ବିମାନ ଭାରତକୁ ହସ୍ତାନ୍ତର କରାଯିବ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲଙ୍କ ସହ ପ୍ୟାରିସ୍ରେ କଥାବାର୍ତ୍ତା କରିଥିଲେ ଭାରତ ଫ୍ରାନ୍ସ ବାର୍ଷିକ ପ୍ରତିରକ୍ଷା ମନ୍ତ୍ରୀସରୀୟ କଥାବାର୍ତ୍ତାରେ ଏହି ଆଲୋଚନା ହୋଇଛି ଏକ ସରକାରୀ ବିବୃଭି ଅନୁସାରେ ଦୁଇ ନେତା ମୋଟାମୋଟି ଦ୍ୱିପକ୍ଷୀୟ ପ୍ରତିରକ୍ଷା ସହଯୋଗର ସମୀକ୍ଷା କରିଛନ୍ତି ନାଇଡୁ ଆଲାହାବାଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ଆଜି ଆଲାହାବାଦ ଗସ୍ତ କରି ସେଠାରେ ହାଇକୋର୍ଟର ନବନିର୍ମିତ ଭବନକୁ ଉଦ୍ଘାଟନ କରିବେ ଆଲାହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଡି ବି ଭୋନ୍ସଲେଙ୍କ ସମେତ ସୁପ୍ରିମ୍କୋର୍ଟ ଏବଂ ବିଭିନ୍ନ ହାଇକୋର୍ଟର ବହୁ ସମ୍ମାନନୀୟ ବିଚାରପତି ଏହି ଉହବରେ ଯୋଗଦେବେ ଏହି କାର୍ଯ୍ୟକ୍ରମ ପରେ ଶ୍ରୀ ନାଇଡୂ ଆଲାହାବାଦସ୍ଥିତ ସୂଚନା ପ୍ରଯୁକ୍ତି ପ୍ରତିଷ୍ଠାନର ବିଂଶତମ ବାର୍ଷିକୀ ପାଳନ ଉହବରେ ଯୋଗ ଦେବେ

ପ୍ରତିଷ୍ଠାନରେ ପ୍ରସ୍ତୁତ ନୂତନ ସୁବିଧାଗୁଡ଼ିକୁ ମଧ୍ୟ ସେ ଲୋକାର୍ପଣ କରିବେ ଏନ୍ଆଇଏ ଜାକିର ନାଏକ ପଳାତକ ଇସ୍ଲାମୀୟ ଧର୍ମ ପ୍ରଚାରକ ଜାକିର ନାୟକଙ୍କ ଚାରୋଟି ସମ୍ପଭିକୁ ବାଜ୍ୟାପ୍ତି କରିବା ଲାଗି ମୁମ୍ବାଇ ସ୍ୱତନ୍ତ୍ର ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ବିଭିନ୍ନ ସ୍ୱତ୍ରରୁ ଜାକିରଙ୍କ ନିକଟକୁ ଆସୁଥିବା ଅର୍ଥ ବନ୍ଦ କରିଦିଆଯିବା ପରେ ସେ ଏହି ସମ୍ପତ୍ତିଗୁଡ଼ିକୁ ବିକ୍ରୟ କରିବା ପାଇଁ ଚେଷ୍ଟା କର୍ତ୍ଥବା ସଂପର୍କରେ ଏନ୍ଆଇଏ ପକ୍ଷର ଶ୍ରଣାଣି ସମୟରେ ଅଦାଲତଙ୍କ ଅବଗତ କରାଯାଇଥିଲା ଏନ୍ଆଇଏ ପକ୍ଷର୍ ଆଇନଜୀବୀ ଆନନ୍ଦ ସୁଖଦେବ ଯୁକ୍ତି ଉପସ୍ଥାପନ କରି କହିଛନ୍ତି ଜାକିର ନାୟକ ଅନେକ ଦେଶର ନାଗରିକତ୍ୱ ଗ୍ରହଣ କରିବା ଲାଗି ଚେଷ୍ଟା ଚଳାଇଥିଲା ଏବଂ ଏହି ସମ୍ପଭିସବୁ ବିକ୍ରୟ କରି ଏଥିଲାଗି ଆବଶ୍ୟକ ଅର୍ଥ ଯୋଗାଡ଼ କରିବାକୁ ଚାହୁଁଥିଲା ଅଦାଲତ ଏନ୍ଆଇଏର ଯୁକ୍ତିକ୍ ଗ୍ରହଣ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସୂଚନାଯୋଗ୍ୟ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ ଅଭିଯୋଗରେ ଗତବର୍ଷ ଜ୍ରନ୍ରେ ଜାକିରକ୍ ଦେଶଦ୍ରୋହୀ ଭାବେ ଘୋଷଣା କରାଯାଇଥିଲା

ସେ ପ୍ରଖ୍ୟାତ ସୀତାର୍ ବାଦକ ପଣ୍ଡିତ ରବିଶଙ୍କରଙ୍କୁ ବିବାହ କରିଥିଲେ ସେ ଆଲ୍ଲାଉଦ୍ଦିନ୍ ଖାଁଙ୍କର କନ୍ୟା ଓ ଶିଷ୍ୟା ଥିଲେ

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ୍ ଆକବରୁଦ୍ଦିନ୍ ନିର୍ବାଚନ ପରେ କହିଛନ୍ତି ଏହି ବିଜୟ କାତିସଂଘରେ ଭାରତର ମଜବୁତ୍ ସ୍ଥିତିକୁ ଦର୍ଶାଉଛି ଆଇଏମ୍ଡି ସାଇକ୍ଲୋନ୍ 'ତିତ୍ଲି' ଝଡ଼ କ୍ରମଶଃ ଦୂର୍ବଳ ହୋଇ ଉତ୍ତର ପୂର୍ବ ଦିଗକୁ ଗତି କର୍ଥିବାବେଳେ ପାଣିପାଗ ବିଭାଗ ପଣ୍ଟିମବଙ୍ଗର ଗାଙ୍ଗେୟ ଉପତ୍ୟକାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଓଡ଼ିଶା ଦେଇ ଗତି କରୁଥିବା ଏହି ଝଡ଼ ଆହୁରି ଦୁର୍ବଳ ହୋଇ ଲଘୁଚାପର ରୂପ ନେବା ପରେ ପଣ୍ଟିମବଙ୍ଗର ଗାଙ୍ଗେୟ ଉପତ୍ୟକାରେ ପହଞ୍ଚବ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ କେଜେ ରମେଶ ଆକାଶବାଣୀକୁ କହିଛନ୍ତି ଏହି ଝଡ଼ ଯୋଗୁଁ ପଣ୍ଟିମବଙ୍ଗର ଗାଙ୍ଗେୟ ଉପତ୍ୟକା ସମେତ ଆସାମ ମେଘାଳୟ ମିକୋରାମ୍ ତ୍ରିପୁରା ଓ ମଣିପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଉତ୍ତର ଓଡ଼ିଶା ତଟ ସମେତ ପଣ୍ଟିମବଙ୍ଗ ଉପକୂଳ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଗଭୀର ସମୁଦ୍ର ମଧ୍ୟକୁ ନ ଯିବାପାଇଁ ପାଣିପାଗ ବିଭାଗ ପକ୍ଷରୁ ମହ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି

ଓମାନ୍ର ରୟାଲ୍ ନେଭି ମଧ୍ୟ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ୍ ଥିଲା ଗୁଜରାଟ୍ ସରକାରଙ୍କ ପକ୍ଷରୁ ପ୍ରକାଶିତ ଏକ ବିବୃଭିରେ କୁହାଯାଇଛି ସମୟାନୁବର୍ତ୍ତୀ ପରାମର୍ଶ ଯୋଗୁଁ ସେମାନଙ୍କର କ୍କୀବନ ରକ୍ଷା କରାଯାଇପାରିଛି

ଧଉଳଗିରି ହିମାଳୟ ପର୍ବତଶ୍ରେଶୀର ମାଉଣ୍ଟ୍ ଗୁର୍ଜା ଶ୍ଚଙ୍ଗ ସ୍ଥିତ ମୂଳ ଶିବିରଠାରେ ଏହି ଭୂସ୍କଳନ ହୋଇଥିଲା

ଆଉ ଜଣେ ନେପାଳୀ ପର୍ବତାରୋହୀଙ୍କର କୌଣସି ପଭା ମିଳୁ ନାହିଁ

ସେହି ସମୟରେ ପର୍ବତାରୋହୀମାନେ ପାଗରେ ଉନ୍ନତି ଘଟିବା ପର୍ଯ୍ୟନ୍ତ ସେଠାରେ ଆଶ୍ରୟ ନେଇଥିଲେ ମୃତଦେହଗୁଡ଼ିକୁ ଆଶିବାପାଇଁ ଆଜି ସକାଳୁ ଏକ ହେଲିକପୁର ପଠାଯାଇଥିବା ସତ୍ତ୍ୱେ ଖରାପ ପାଗ ଯୋଗୁଁ ତାହା ଅବତରଣ କରିପାରି ନ ଥିଲା

ସରକାରୀ କର୍ମକର୍ତ୍ତାମାନଙ୍କ କହିବା ଅନୁସାରେ ପ୍ରର୍ଷିଝଡ଼ ମେକ୍ଟିକୋ ତଟ ନିକଟସ୍ଥ ପ୍ରଦେଶର ଉତ୍ତର ପଣ୍ଢିମ ଅଞ୍ଚଳରେ ନାହିଁ ନ ଥିବା କ୍ଷତି ଘଟାଇଛି

ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଅଛି ଆମେରିକା କରୁରୀକାଳୀନ ସେବା ପରିଚାଳନା ବିଭାଗ କର୍ମକର୍ତ୍ତାମାନେ କହିଛନ୍ତି ଉଦ୍ଧାରକାରୀମାନେ ଏପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ପହଞ୍ଚପାରୁ ନାହାନ୍ତି ମେକ୍ସିକୋ ଉପକୂଳରେ କ'ଣ କ୍ଷତି ଘଟିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ